ଆସନ୍ତାକାଲି ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜାରି ରହିବ ବର୍ଷା ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଶ୍ଣ ବୈଠକ ଶେଷ

ଆସନ୍ତାକାଲି ପର୍ଯ୍ୟନ୍ତ ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଶିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି

ବସ୍ତିବାସିନ୍ଦା ଓ ପାଣି ଘେରରେ ଥିବା ଲୋକଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ମହାନଗର ନିଗମର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି

ଶରଧାବାଲିରେ ତିନିରଥ ଜଳବନ୍ଦୀ ହୋଇ ରହିଛନ୍ତି

ବଡଦାଣରେ ବର୍ଷାପାଣିର କୃତିମ ହ୍ରଦ ସୃଷ୍ ହୋଇଛି ଉଭୟ ପାର୍ଶ୍ୱର ନଳାରୁ ଅଳିଆ ଆବର୍ଜନା ଓ ପଙ୍କ ଉଠିଆସିବାରୁ ସହରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷି କରିଛି

ବଡଦାଶ୍ଡର ବଡଡାକ୍ତର ଖାନା ଛକ ଏବଂ ବଳଗଣ୍ଡି ଛକରେ ପ୍ରାୟ ଆଣ୍ଷୁଏ ଉଚ୍ଚର ପାଣି ଜମି ରହିବା ପଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ବାଧାପ୍ରାପ୍ତ ହୋଇଛି

ସେହିପରି କଶାସରେ ବନ୍ୟା ପରିସ୍ରିତି ସୂଷ୍କି କରିଛି

ଜିଲ୍ଲାର ନିମାପଡା ଗୋପ ସାକ୍ଷୀଗୋପାଳ ଚନ୍ଦନପୁର କୋଶାର୍କ ପିପିଲି କାକଟପୁର ଓ ଅସ୍ତରଙ୍ଗ ଓ କଣାସ ଆଦି ଅଞ୍ଞଳରେ ଥିବା ବହୁ ସଂଖ୍ୟକ ଲୋକଙ୍କ ଘରେ ବର୍ଷା ପାଶି ପଶିଯିବା ସହିତ ଚାଷ ଜମିରେ ବର୍ଷାପାଶିରେ ବୁଡ଼ି ରହିଛି

ଜିଲ୍ଲାର ପାରାଦ୍ୱୀପ ଓ ଅନ୍ୟାନ୍ୟ ଉପକୁଳବର୍ତ୍ତୀ ଖାଲୁଆ ଅଞ୍ଚଳରେ ବର୍ଷା ଜଳ ଜମି ରହିଛି ଏରସମା କୁଜଙ୍ଗ ଓ ବାଲିକୁଦାର ସମୁଦ୍ର କୁଳିଆ ଅଞ୍ଚଳରେ ସାମୁଦ୍ରିକ ଜୁଆର ଚାଷ ଜମିକୁ ମାଡ଼ି ଆସିଥିବାର ଖବର ମିଳିଛି ସେହିପରି ବର୍ଷା ଯୋଗୁଁ ନବରଙଗପୁର ଜିଲ୍ଲାର ତେନ୍ତୁଳିଖୁଷ୍କ ବ୍ଲକ୍ ସର୍ବାଧିକ ପ୍ରଭାବିତ ହୋଇଛି

ଡାବୁ ଗାଁ ବ୍ଲକର ଅଞ୍ଚଳା ଓ ପାପଡ଼ାହାଣ୍ଡି ବ୍ଲକର ଘୁଷୁରାବେଡ଼ା ସ୍କୁଲ୍ ଗୃହ ଭାଙ୍ଗିପଡ଼ିଛି

ଲମତାଗୁଡ଼ା ପଞାୟତର ଅନେକ ସ୍ସାନରେ ଘର ଭାଗିଥିବା ସୂଚନା ମିଳିଛି

ଫଳରେ ପୋଲର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିଥିବା ପରିଲକ୍ଷିତ ହୋଇଛି

ବିଭିନ୍ତ ନଦୀର ଜଳସ୍ତର ମଧ୍ଧ ବୃଦ୍ଧି ପାଉଥିବା ଜଣାପଡ଼ିଛି ସେହିପରି କଳାହାଣ୍ଡି ଜିଲ୍ଲାରେ ବର୍ଷା ଯୋଗୁଁ ଥୁଆମୂଳ ରାମପୁର ଜୁନାଗଡ଼ କୟପାଟଣା ଓ କଲମପୁରର ଅନେକ ଗାଁ ପାଶିଘେରରେ ରହିଛି

ଜିଲ୍ଲାର ବିଭିନ୍ଦ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି

ଏହାର ପ୍ରଭାବରେ ରାକ୍ୟରେ ଆହୁରି ଦୁଇଦିନ ଧରି ବର୍ଷା କାରି ରହିବ ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍ଙୁ ସମୁଦ୍ର ଭିତରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି

ସମସ୍ତ ବିଭାଗକୁ ସଜାଗ ରହିବା ନିମନ୍ତେ ମୁଖ୍ୟମନ୍ତୀ ନିର୍ଦ୍ଦେଶ ଦେଇଛନ୍ତି

ଏଥିମଧ୍ଧରେ ମୋଟର ଯାନ ସଂଶୋଧନ ପ୍ରସ୍ତାବ ମଞ୍ଠୁରୀ ରହିଛି

ଗାଡ଼ିର ଦାମ୍ ଅନୁସାରେ ଟିକସ ନିର୍ଦ୍ଧାରଣ ହେବ ବୋଲି ଜଣାପଡ଼ିଛି

ଭକ୍ତମାନେ ଠାକୁରମାନଙ୍କୁ ଦର୍ଶନ କରିବା ପରେ ଗୁଖିଚା ମନ୍ଦିର ପରିସରରେ ବ୍ରାହ୍କଣମାନଙ୍କୁ ଅନ୍ନମହାପ୍ରସାଦ ସେବାରେ ଆପ୍ୟାୟିତ କରୁଥିବା ଦେଖିବାକୁ ମିଳିଛି ଏବେ ବି ବର୍ଷା ଲାଗି ରହିଥିବାରୁ ଶରଧାବାଲି ଅଞ୍ଚଳରେ ବିଶେଷ ଜନସମାଗମ ନଥିବା ଦେଖିବାକୁ ମିଳିଛି